ଏଥିରେ ଶିକ୍ଷା ସ୍ୱାସ୍ଥ୍ୟ ଶିକ୍ବ କୃଷି ପାନୀୟଜଳ ପର୍ଯ୍ୟଟନ ଆଦି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି

ଅନ୍ୟପକ୍ଷରେ ରାକ୍ୟ ବଜେଟ୍ ଉପରେ ପ୍ରତିକ୍ରିୟା ରଖି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଏଥିରେ ଚାଷୀଙ୍କ ଉପରେ କୌଶସି ଫୋକସ କରାଯାଇ ନାହିଁ

ଏହା କେନ୍ଦୀୟ ଯୋଜନା ଆଧାରିତ ଓ କେଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ବଜେଟ୍

ଗୋଟିଏ ଥରରେ ଏହି ମିସାଇଲ୍ ଏକାଧିକ ସ୍ଥାନକୁ ଟାର୍ଗେଟ କରିପାରିବ